ସାଂସଦ ଡକୁର ଅମର ପଟ୍ଟନାୟକଙ୍କ ଏକ ପ୍ରଶୁର ଲିଖ୍ବତ ଉତ୍ତରରେ କେନ୍ଦ ବାଶିକ୍ୟ ଓ ଶିକ୍ଷମନ୍ତୀ ପୀୟୁଷ ଗୋଏଲ୍ ରାକ୍ୟସଭାରେ ଏହି ସୂଚନା ଦେଇଛନ୍ତି

କିନ୍ତୁ ରାଜ୍ୟ ସରକାର ଏହାକୁ ରାକ୍ୟରେ ଲାଗୁ କରୁନଥିବାରୁ ଏହି ହିତାଧିକାରୀ ଏହାର ସୁଫଳ ପାଇପାରୁ ନାହାନ୍ତି

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି

ପୂର୍ବରୁ ଏହା ଆସନ୍ତାକାଲି ପର୍ଯ୍ୟନ୍ତ ନିର୍ବାରିତ ହୋଇଥିଲା

ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଗର୍ଭବତୀ ମହିଳା ଏବଂ ଦୁଇବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଟୀକାକରଣ କରାଯିବା ପାଇଁ ନିଷ୍ବତ୍ତି ନିଆଯାଇଛି

ଆଜିଠାରୁ ସପ୍ତାହେ ବ୍ୟାପି ଏହି କାର୍ଯ୍ୟକ୍ରମ ଚାଲିବ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ଏହି ଟୀକାକରଶ କରିବେ ବୋଲି ବୈଠକରୁ ସ୍ଚନା ମିଳିଛି